ଭାରତର 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ଓ ନେପାଳ ସହ ଯୋଗାଯୋଗ ବୃଦ୍ଧିକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଥିବାର ସେ କହିଚ୍ଛନ୍ତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ପିଏମ୍ ନେପାଳ ଆଇସିପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି 'ପଡ଼ୋଶୀ ଦେଶ ପ୍ରଥମେ' ନୀତି ତାଙ୍କ ସରକାରଙ୍କର ଏକ ପ୍ରମ୍ରଖ ଯୋଜନା ଓ ସୀମାପାର ଯୋଗାଯୋଗ ବୃଦ୍ଧି ଏହି ଯୋଜନାର ଏକ ମୁଖ୍ୟ ଉପାଦାନ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଯୋଗବଣି ବିରାଟନଗର ସମନ୍ୱିତ ଯାଞ୍ଚ ଘାଟିକୁ ଭିଡ଼ିଓ କନଫରେନ୍ଦିଂ ମାଧ୍ୟମରେ ମିଳିତ ଭାବେ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ସର୍ବଦା ଉତ୍ତମ ଯୋଗାଯୋଗ ସ୍ଥାପନକୁ ପ୍ରାଧାନ୍ୟ ଦିଆଯାଇ ଆସ୍କୁଛି ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ କେବଳ ଐତିହାସିକ ପରିସୀମା ମଧ୍ୟରେ ସୀମିତ ହୋଇ ରହିନାହିଁ ଭୌଗଳିକ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ରହିଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ନେପାଳର ସର୍ବାଙ୍ଗିନ ବିକାଶ ଦିଗରେ ଭାରତ ଏକ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରର ଭୂମିକା ନିର୍ବାହନ କରିଆସୁଛି ସେ କହିଛନ୍ତି ବାଣିଜ୍ୟ ସଂସ୍କୃତି ଓ ଶିକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଯିବାକୁ ଉଦ୍ୟମ ବଳବତ୍ତର ରହିଛି ନେପାଳ ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ବୋଧନରେ ଭାରତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଭାରତ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ନେପାଳ ସର୍ବଦା ପ୍ରତିଶ୍ରତିବଦ୍ଧ ରହିଛି

ସରକାରୀ ଯୋଜନାଗୁଡ଼ିକର ଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ପ୍ରଗତି ହେଉଛି ତଥ୍ୟ ଓ ଯୋଗାଯୋଗ ବୈଷୟିକଜ୍ଞାନ ଭିତ୍ତିକ ଏକ ବହୁମୁଖୀ ମଞ୍ଚ ଦିଲ୍ଲୀ ଇଲେକସନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଶୁକ୍ରବାର ରହିଛି ଆମ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିଓ୍ବାଲ ଆଜି ଅପରାହୁରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ପରବେଜ ହାସମିଙ୍କ ଓଖଲା ନିର୍ବାଚନ ମଣ୍ଡଳୀରୁ ଛିଡ଼ା କରାଯାଇଛି ପୂର୍ବତନ ବିଧାୟକ ମୁକେଶ ଶର୍ମା ବିକାଶପୁରୀ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି

ଜୀତେନ୍ଦ ବିଜ୍ଞାନ ସମାଗମ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ କହିଛନ୍ତି ମହାକାଶ ଜ୍ଞାନକୌଶଳ ଆଜି ଲୋକମାନଙ୍କ କୀବନରେ କାମରେ ଆସୁଛି ଓ ବହୁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଏହା ଗୁରୁତ୍ୱପୂର୍ଷ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଭାରତ ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି ଓ ମଙ୍ଗଳଯାନ ଓ ଚନ୍ଦ୍ରଯାନକୁ ମହାକାଶକୁ ପ୍ରେରଣ କରିଛି ଦ୍ରଇ ମାସ ବ୍ୟାପୀ ବିଜ୍ଞାନ ସମାଗମ ପ୍ରଦର୍ଶନୀକୁ ନୂଆଦିଲ୍ଲୀରେ ଉଦ୍ଘାଟନ କରି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗତ ପାଞ୍ଚବର୍ଷର ଶାସନ କାଳରେ ବିଜ୍ଞାନ ଓ ବୈଷୟିକଜ୍ଞାନର ବିକାଶ ଦିଗରେ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି

ଏହି ପ୍ରଦର୍ଶନୀକୁ ବହୁସଂଖ୍ୟାରେ ଆସି ଦେଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି

ଭାରତ ମଧ୍ୟ ଅନେକ ପ୍ରକଳ୍ପରେ ଅଂଶଗ୍ରହଣ କରୁଛି

ରବିଶଙ୍କର ଡିଜିଟାଲ ଇଣ୍ଡିଆ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡିଜିଟାଲ ଇଷ୍ଠିଆ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବୈଷୟିକଜ୍ଞାନକୁ ଶ୍ରେଣୀଗୃହରୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ସେ କହିଛନ୍ତି ବୈଷୟିକଜ୍ଞାନ ଆଜି ପ୍ରଶାସନ କାର୍ଯ୍ୟରେ ସବୁଠୁ ବଡ଼ ଅସ୍ତ ଭାବରେ ନିଜକୁ ସାବ୍ୟସ୍ତ କରିପାରିଛି

ଶ୍ରୀ ପ୍ରସାଦ କହିଛନ୍ତି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ମଳ ଉଦ୍ଦେଶ୍ୟ ହେଉଛି ଦେଶର ସାଧାରଣ ଲୋକମାନଙ୍କୁ ବୈଷୟିକ ଦୃଷ୍ଟିକୋଣରୁ କ୍ଷମତାପନ୍ନ କରିବା ଓ ଡିଜିଟାଲ କ୍ଷେତ୍ରରେ ଯେଉଁ ବ୍ୟବଧାନ ରହିଛି ତାହାର ପୂରଣ କରି ସମସ୍ତଙ୍କୁ ଏହା ମଧ୍ୟରେ ସାମିଲ କରିବା ସେ କହିଛନ୍ତି ଭାରତ ଡାଟା ରିଫାଇନିଂ କ୍ଷେତ୍ରରେ ଏକ ବଡ଼ କେନ୍ଦ୍ରରେ ପରିଣତ ହେଉ ଏହା ସେ ଚାହାନ୍ତି ଓ ନ୍ୟାସନାଲ୍ ଇନ୍ଫରମେଟିକ୍ ସେଣ୍ଟର ଏ ଦିଗରେ କାର୍ଯ୍ୟ କରିବାକୃ ସେ କହିଚ୍ଛନ୍ତି

ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ରାମବନ ଜିଲ୍ଲା ଗସ୍ତ କରିଥିବା ବେଳେ କିରଣ ରିଜିକ୍ଟୁ ଅନୁରାଗ ଠାକୁର ଓ ନୀତିନ ଗଡ଼କରୀଙ୍କ ଭଳି ମନ୍ତ୍ରୀମାନେ ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକବୀ ମଧ୍ୟ ଆଜି କାଶ୍ମୀରକୁ ଗସ୍ତ କରିଛନ୍ତି ସେ କହିଛନ୍ତି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କାଶ୍ମୀରର ଯୁବପିଢ଼ି ପାଇଁ ଅଧିକ ନିଯୁକ୍ତି ସୁଯୋଗ ସ୍ଚଷ୍ଟି କରିବ

ଆଜି ସକାଳେ ମକୱାନପୁର କିଲ୍ଲାର ଡାମନଠାରେ ଅବସ୍ଥିତ ଏକ ହୋଟେଲ୍ରେ ସେମାନଙ୍କ ସଂଜ୍ଞାହୀନ ଅବସ୍ଥାରେ ଠାବ କରାଯାଇଥିଲା

କିନ୍ତୁ ହସ୍କିଟାଲ ପକ୍ଷର୍ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା

ଏକ ଟ୍ୱିଟ୍ ବାର୍ଭାରେ ସେ କହିଛନ୍ତି ନେପାଳ ସ୍ଥିତ ଭାରତୀୟ ଦୂତାବାସ ପରିସ୍ଥିତିର ଯାଞ୍ଚ କରୁଛି ସେ କହିଛନ୍ତି ଦୃତାବାସ କର୍ମଚାରୀମାନେ ଏବେ ହସ୍କିଟାଲରେ ରହି ଆବଶ୍ୟକ ସହାୟତା ଯୋଗାଉଛନ୍ତି ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସେ ଶୋକ ବାର୍ତ୍ତା ଜଣାଇଛନ୍ତି

ଏହି ଦିନ ଭାରତର ସମ୍ଭିଧାନ କାର୍ଯ୍ୟକାରୀ ହୋଇଥିଲା ଭାରତୀୟ ସମ୍ଭିଧାନ ଦେଶର ଜନସାଧାରଣଙ୍କୁ ସେମାନଙ୍କର ମୌଳିକ ଅଧିକାର ପ୍ରଦାନ କରୁଛି ଓ ନାଗରିକମାନଙ୍କ ପାଇଁ ସେମାନଙ୍କର ମୌଳିକ ଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରିଛି ୟୁଏସ୍ ଇମ୍ପିଚ୍ମେଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ବିରୁଦ୍ଧରେ ଐତିହାସିକ ମହାଭିଯୋଗ ପ୍ରସ୍ତାବର ବିଚାର ଆଜି ଆମେରିକା ସିନେଟ୍ରେ ଆରମ୍ଭ ହେଉଛି ଏହି ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ପ୍ରଧାନ ବିଚାରପତି ଜନ୍ ରବର୍ଟ୍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ

ଆମେରିକା ଇତିହାସରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ଏହା ହେଉଛି ତୂତୀୟ ଘଟଣା ଏହା ପୂର୍ବରୁ ଆଣ୍ଡ୍ରୋ ଜନସନ୍ ଓ ବିଲ୍ କ୍ଲିଣ୍ଟନ୍ଙ୍କ ବିରୁଦ୍ଧରେ ଏଭଳି ମହାଭିଯୋଗ ପ୍ରସ୍ତାବ ଗୁଡ଼ିକରେ ବିଚାର ହୋଇଥିଲା ଆଉ ଜଣେ ଆମେରିକୀୟ ରାଷ୍ଟ୍ରପତି ରିଚାର୍ଡ୍ ନିକ୍ୱନ୍ଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ବିଚାର ପୂର୍ବରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦେଇଥିଲେ ଶ୍ରୀ ଟ୍ରମ୍ଫ୍ଙ୍କୁ ଦୁଇଟି ମହାଭିଯୋଗର ସମ୍ମୁଖୀନ ହେବାକୁ ପଡୁଛି ପ୍ରଥମଟିରେ ଗତ ନଭେମ୍ବର ମାସରେ ପୁନଃ ନିର୍ବାଚିତ ହେବାକୁ ସେ ୟୁକ୍ରେନ ସରକାରଙ୍କର ସହାୟତା ଲୋଡ଼ିଥିବାର ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ସେ ୟୁକ୍ରେନକୁ ନିୟୁତ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ରୋକି ଥିବାର ଅଭିଯୋଗ ରହିଛି ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଆମେରିକା ହ୍ୱାଇଟ୍ ହାଉସ୍ର ଏକ ପ୍ରସ୍ତାବିତ ବୈଠକକୁ ମଧ୍ୟ ଅଟକାଇ ରଖିଥିବାର ଅଭିଯୋଗ କରାଯାଇଛି ଏହିସବୁ କାର୍ଯ୍ୟ ସେ ୟୁକ୍ରେନ ସହିତ ବୁଝାମଣାରେ ଉପନୀତ ହେବା ଉଦ୍ଦେଶ୍ୟରେ କରିଥିଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି ପ୍ରତିବଦଳରେ ଶ୍ରୀ ଟ୍ରମ୍ଙ୍କ ପ୍ରତିଦ୍ୱନ୍ଦି ହେବାକୁ ଥିବା ଡେମୋକ୍ରାଟିକ୍ ଦଳ ନେତା ଜୋ ବିଦେନଙ୍କ ବିରୃଦ୍ଧରେ ୟୁକ୍ରେନ୍ ଏକ ତଦନ୍ତ କରିବା ପାଇଁ ସର୍ବସାଧାରଣରେ ଘୋଷଣା କରିବାକୁ ସେ ୟୁକ୍ରେନ୍ ଉପରେ ଚାପ ପକାଇଥିବାର ଦୋଷାରୋପ କରାଯାଇଛି ଆପଣମାନଙ୍କୁ ସ୍କରଣ କରାଇଦିଆଯାଇପାରେ ଯେ ଜୋ ବିଦେନ୍ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀ ଟ୍ରମ୍ପ୍ଙ୍କର ମ୍ରଖ୍ୟ ପ୍ରତିଦ୍ୱନ୍ଦି ହେବେ ଦ୍ୱିତୀୟ ଅଭିଯୋଗ ଅନ୍ଦସାରେ ଗତବର୍ଷ ଶ୍ରୀ ଟ୍ରମ୍ଫ୍ଙ୍କ ବିର୍ଦ୍ଧରେ ପ୍ରଥମ ମହାଭିଯୋଗର ଶୁଣାଣି ସମୟରେ କର୍ମଚାରୀମାନଙ୍କୁ ଜେରା କରିବାକୁ ହ୍ୱାଇଟ୍ ହାଉସ୍ ମନା କରିବା ପରେ ଶ୍ରୀ ଟ୍ରମ୍ପ୍ କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାର ଡେମୋକ୍ରାଟିକ୍ ଦଳ ସଦସ୍ୟମାନେ ଦୋଷାରୋପ କରିଛନ୍ତି ଆମେରିକା କଂଗ୍ରେସ ଆମେରିକା ସରକାରରେ ଆଇନ୍ ପ୍ରଣୟନ କରିଥାଏ ଓ ଏହା ଶ୍ରୀ ଟ୍ରମ୍ଙ୍କ ବିର୍ଦ୍ଧରେ ତଦନ୍ତ କର୍ତଥିଲା ଶ୍ରୀ ଟ୍ରମ୍ପ୍ ତାଙ୍କ ପଦ ମର୍ଯ୍ୟଦାର ଅପବ୍ୟବହାର କରିଛନ୍ତି ଓ କଂଗ୍ରେସକୁ ତାହାର କାର୍ଯ୍ୟ ସମ୍ପାଦନାରେ ବାଧା ଦେଇଛନ୍ତି କି ନାହିଁ ସାଂସଦମାନେ ଏହା ଉପରେ ନିଷ୍ପଭି ନେବେ ଏହି ଦୁଇ ବିଷୟ ଉପରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଏହା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ ଓ ୟୁକ୍ରେନ୍ ନେତାମାନଙ୍କ ସହ ଫୋନ୍ରେ ହୋଇଥିବା ତାଙ୍କ କଥାବାର୍ତ୍ତା ଯଥାର୍ଥ ଥିଲା